ସୋନିଆ ଚହଲ୍ ରୌପ୍ୟ ପଦକ ଲାଭ କରିଛନ୍ତି କ୍ୟାମ୍ପେନିଙ୍ଗ୍ ମଧ୍ୟପ୍ରଦେଶ ଓ ମିକୋରାମ୍ ବିଧାନସଭା ନିର୍ବାଚନରେ ବଡ଼ ବଡ଼ ରାଜନୈତିକ ଦଳଗ୍ରଡ଼ିକର ପ୍ରମ୍ରଖ ପ୍ରଚାରକମାନେ ଜୋର୍ସୋର୍ରେ ନିର୍ବାଚନ ପ୍ରଚାର ଚଳାଇଛନ୍ତି ସେହି ଦୁଇ ରାଜ୍ୟରେ ଆସନ୍ତା ବୁଧବାର ଦିନ ମତଦାନ ହେବ ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକେପି ସଭାପତି ଅମିତ୍ ଶାହା ଓ କଂଗ୍ରେସ ସଭାପତି ରାହ୍ରଲ୍ ଗାନ୍ଧିଙ୍କ ସମେତ ରାଜନୈତିକ ଦଳଗୁଡ଼ିକର ନେତାମାନେ ବିଭିନ୍ନ ର୍ୟାଲିରେ ଉଦ୍ବୋଧନ ଦେଉଛନ୍ତି

ବିକେପି ଶାସନକାଳରେ ମଧ୍ୟପ୍ରଦେଶ ନାହିଁ ନ ଥିବା ଅଭିବୃଦ୍ଧି ହାସଲ କରିଛି ବୋଲି ସେ କହିଛନ୍ତି ପୂର୍ବର୍ ଛତରପ୍ରରଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ କଂଗ୍ରେସ ବୁନ୍ଦେଲ୍ଖଣ୍ଡର ବିକାଶକୁ ଅବହେଳା କରିଆସିଛି ବୋଲି ଶ୍ରୀ ମୋଦି ଦୋଷାରୋପ କରିଥିଲେ ସେ କହିଥିଲେ ଜଳ ସଂରକ୍ଷଣ ଓ ବ୍ରନ୍ଦେଲ୍ଖଣର କୃଷକମାନଙ୍କୁ ପର୍ଯ୍ୟାପ୍ତ ଜଳ ଯୋଗାଣ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି ପ୍ରଧାନମନ୍ତ୍ରୀ କହିଛନ୍ତି ମଧ୍ୟପ୍ରଦେଶରେ ଦୁର୍ନୀତି ଜାତିବାଦ ଓ ପ୍ରିୟାପ୍ରୀତତୋଷଣ ସମ୍ପର୍ଷଭାବେ ଲୋପ ହୋଇଛି

ଶ୍ରୀ ଗାନ୍ଧି ଟିକାମ୍ଗଡ଼ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ବିଜେପି ସଭାପତି ଅମିତ୍ ଶାହା ଭିଣ୍ଡ୍ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେନ୍ଦ୍ରମନ୍ତ୍ରୀ ଉମାଭାରତୀ କଂଗ୍ରେସ ନେତା କ୍ୟୋତିରାଦିତ୍ୟ ସିନ୍ଧିଆ ଓ କମଲ୍ନାଥ ଏବଂ ସମାଜବାଦୀ ପାର୍ଟ ମ୍ରଖ୍ୟ ଅଖିଳେଶ ଯାଦବ ନିଜ ନିଜର ପାର୍ଟି ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି

ରାଜନୈତିକ ଦଳଗୁଡ଼ିକଦ୍ୱାରା ଜୋର୍ସୋର୍ ପ୍ରଚାର ଚାଲିଥିବାବେଳେ ବଡ଼ ବଡ଼ ରାଜନୈତିକ ଦଳଗୁଡ଼ିକର ବହୁ ନେତା ବିଭିନ୍ନ ରାଜ୍ୟରୁ ଆସି ନିର୍ବାଚନ ପ୍ରଚାର କରୁଛନ୍ତି

ପିଏମ୍ ମଣ୍ଡସୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କଂଗ୍ରେସର ଭୁଲ୍ ନୀତି ଓ କାର୍ଯ୍ୟପାଇଁ କୃଷକମାନେ ଅସ୍ରବିଧା ଭୋଗ କର୍ରଛନ୍ତି ବିଜେପି ସରକାର କଂଗ୍ରେସର ଭୁଲ୍ ନୀତି ଓ କାର୍ଯ୍ୟପାଇଁ ବଦନାମ ହେଉଛି ବୋଲି ସେ କହିଛନ୍ତି ମଧ୍ୟପ୍ରଦେଶର ମଣ୍ଡସ୍ରଠାରେ ଏକ ନିର୍ବାଚନ ସଭାରେ ସେ ଏହା କହିଛନ୍ତି କଂଗ୍ରେସର ସମାଲୋଚନା କରି ସେ କହିଛନ୍ତି ଆଜିକାଲି କଂଗ୍ରେସ ପାର୍ଟି ଭୋଟ୍ ପାଇବାପାଇଁ ମିଛ କହୁଛି

ରାଜ୍ୟରେ ଏଥର ସର୍ବାଧକ ସଂଖ୍ୟ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି

ସେବେଠାରୁ ମହିଳା ପ୍ରାର୍ଥୀମାନଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଥିଲା

ଉପସ୍ଥିତ ବିଧାୟିକା ଅନୀତା ଭଦେଲ୍ କିରଣ ମାହେଶ୍ୱରୀ ଅନୀତା ସିଂ ମଞ୍ଜୁ ବାଘମର କାମସା ସ୍ୱର୍ଯ୍ୟକାନ୍ତା ବ୍ୟାସ ଓ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ବିକେପିର ମୁଖ୍ୟ ମହିଳା ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ଉପସ୍ଥିତ ବିଧାୟିକା ଶକୁନ୍ତଳା ରାଓ୍ୱତ୍ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଜା ବ୍ୟାସ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା କ୍ରିଷା ପୁନିଆ ଓ ପୂର୍ବତନ ଏମ୍ଏଲ୍ଏ ଜହିଦା ଖାଁ କଂଗ୍ରେସର ମହିଳା ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି

ଜମ୍ମୁ ଡିଭିଜନ୍ ଅନ୍ତର୍ଗତ ଅଧିକାଂଶ ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକରେ ଭୋଟ୍ ଦେବାପାଇଁ ଭୋଟର୍ମାନଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା

ସିପି ଯୋଶୀ ନିର୍ବାଚନ କମିଶନ୍ କଂଗ୍ରେସ ନେତା ସିପି ଯୋଶୀଙ୍କୁ ନୋଟିସ୍ ଜାରି କରିଛି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଜାତିଗତ ମନ୍ତବ୍ୟ ଦେଇ ନିର୍ବାଚନ ଆଚରଣ ବିଧି ଲଙ୍ଘନ କରିଥିବାର ଅଭିଯୋଗ ହୋଇଛି ବିଜେପିର ଅଭିଯୋଗ ଉପରେ ରାଜସ୍ଥାନର ରାଜସାମନ୍ଦ କିଲ୍ଲା ରିଟର୍ଶ୍ଣିଂ ଅଫିସର ଏହି ନୋଟିସ୍ ପଠାଇଛନ୍ତି ଶ୍ରୀ ଯୋଶୀ ନାଥଦ୍ୱାରା ନିର୍ବାଚନ ମଣ୍ଡଳିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି

ମୃତକଙ୍କ ମଧ୍ୟରେ କେତେକ ସ୍କୁଲ୍ ପିଲା ଅଛନ୍ତି

ଏହି ଦୁର୍ଘଟଣା ପାଣ୍ଡବପୁରା ତାଲୁକ ଅଧୀନସ୍ଥ କାନାଗାନାମାରାଡ଼ି ଗ୍ରାମରେ ଘଟିଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ମଧ୍ୟ ଏହି ଦୂର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଏହି ଦୁର୍ଘଟଣାପାଇଁ ଶୋକ ପ୍ରକାଶ କରିଛନ୍ତି ଏବଂ ତୁରନ୍ତ ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି

ଏହା ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ନେଟ୍ୱର୍କରେ ପ୍ରସାରଣ କରାଯିବ ଏହି କାର୍ଯ୍ୟକ୍ରମ ମଧ୍ୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତଥ୍ୟ ଓ ପ୍ରସାରଣ ମନ୍ତ୍ରଶାଳୟ ଆକାଶବାଣୀ ଡିଡି ନ୍ୟୁଜ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲହ୍ଧ ହେବ

ଆକାଶବାଣୀରେ ହିନ୍ଦୀ ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରଣର ଠିକ୍ ପରେ ପରେ ସମସ୍ତ ଆଞ୍ଚଳିକ ଭାଷାରେ ପ୍ରସାରଣ କରାଯିବ

ରାଜନାଥ ଗୟା ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ସରକାର ଦେଶର ନିରାପତ୍ତା ସଂହତି ଓ ଏକତା ସହ ସାଲିସ୍ କରିବେ ନାହିଁ ବିହାରର ଗୟାଠାରେ ଅଖିଳ ଭାରତ ପ୍ରାଥମିକ ଶିକ୍ଷକ ସଂଘରେ ଉଦ୍ବୋଧନ ଦେଇ ସେ କହିଛନ୍ତି ପାକିସ୍ତାନକୁ ଉଚିତ ଜବାବ ଦେବା ପାଇଁ ଭାରତ ସର୍ବଦା ପ୍ରସ୍ତୁତ ଅଛି ସେ କହିଛନ୍ତି ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ସର୍ବଦା ବିଶ୍ୱଙ୍ଗଳା ସୃଷ୍ଟି କରୁଛି କିନ୍ତୁ ଯବାନମାନେ ଏହାର ଉଚିତ ଜବାବ ଦେଉଛନ୍ତି ଭାରତ ପଡ଼ୋଶୀ ଦେଶଗୁଡ଼ିକ ସହ ଉତ୍ତମ ସମ୍ପର୍କ ରକ୍ଷା କରିବାକୁ ଚାହେଁ ବୋଲି ସେ କହିଚ୍ଛନ୍ତି

ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋବାଲ୍ ଓ ଚୀନ୍ ରାଷ୍ଟ୍ରୀୟ ଉପଦେଷ୍ଟା ତତା ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି'ଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି ସୀମା କଥାବାର୍ତ୍ତା ପାଇଁ ଭାରତ ଶ୍ରୀ ଡୋବାଲ୍ଙ୍କୁ ସ୍ୱତନ୍ତ ପ୍ରତିନିଧି ମନୋନୀତ କରିଥିବାବେଳେ ଚୀନ୍ ୱାଙ୍ଗ୍ଙ୍କୁ ସ୍ୱତନ୍ତ୍ର ପ୍ରତିନିଧି ମନୋନୀତ କରିଛି ଶ୍ରୀ ଡୋବାଲ୍ ଓ ଶ୍ରୀ ୟାଙ୍ଗ୍ଙ୍କ ମଧ୍ୟରେ ପୂର୍ବବର୍ତ୍ତୀ କଥାବାର୍ତ୍ତା ନ୍ନଆଦିଲ୍ଲୀରେ ହୋଇଥିଲା

ପ୍ରେଜ୍ ମାରିକମ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ମହିଳା ବିଶ୍ୱ ମୁଷ୍ଟିଯୁଦ୍ଧ ଚାମ୍ପିୟନ୍ସିପ୍ରେ ସ୍ୱର୍ଷପଦକ ବିଜୟୀ ହୋଇଥିବା ଏମ୍ସି ମାରିକମ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ କୋବିନ୍ଦ୍ କହିଛନ୍ତି ତାଙ୍କର ଏହି ସଫଳତା ଦେଶର ବାଳିକାମାନଙ୍କୁ ଅନୁପ୍ରାଣିତ କରିବ

ପିଏମ୍ ମାରିକମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ବିଶ୍ୱ ମୁଷ୍ଟିଯୁଦ୍ଧ ଚାମ୍ପିୟନ୍ସିପ୍ରେ ସ୍ୱର୍ଷ୍ଣ ପଦକ ବିଜୟୀ ହୋଇଥିବା ଏମ୍ସି ମାରିକମ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ସେ ଯେଉଁଭଳି ଭାବେ ତାଙ୍କ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିଆସୁଛନ୍ତି ତାହା ଅତ୍ୟନ୍ତ ପ୍ରେରଣାଦାୟୀ